ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ ତଥା ଆତ୍ମନିର୍ଭର ହୋଇପାରିଛି

ପଥର ଉପରେ ସେ ପଟଚିତ୍ର ଶୈଳୀରେ ପେଣ୍ଟିଂ କରି ସେ ବନ୍ଧୁଙ୍କୁ ଉପହାର ଦେଇଥିଲେ ସେହିପରି ଭିନ୍ନ ଭିନ୍ ସାମଗ୍ରୀ ଉପରେ ପେଣ୍ଟିଂ କରି ବେଶ୍ ସଫଳତା ହାସଲ କରିଛନ୍ତି

ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ

ଆକି ଟିକାଦାନର ଷୋଡ଼ଶ ଦିବସ

ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ ଏ ନେଇ କୌଣସି ଭୟ ବା ସନ୍ଦେହର୍ ଦ୍ରେଇ ର୍ହନ୍ତ୍ର ଅପପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ

ଏଥିପାଇଁ ସ୍ୱାସ୍ସ୍ୟ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି